ତା'ପରେ କଚେରୀ ଅଠରନଳା ଚାରିନଳା ଓ ବଳିଆପଣ୍ଡା ଅଞଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଜଶାପଣ୍ଡ଼ିଛି

ତେବେ ସରକାର ଏହି ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ରାୟରେ କୋର୍ଟ ଦର୍ଶାଇଛନ୍ତି

ବାତ୍ୟା ପ୍ରଭାବରେ ବିଦ୍ୟୁତ୍ ଲାଇନ୍ ବିଛିନୁ ହୋଇଥିବାବେଳେ ପାନୀୟ କଳ ସୁବିଧା ଇକ୍କରନେଟ୍ ସୁବିଧା ନ ଥିବାବେଳେ ଏଭଳି ଗୁରୁତ୍ୱପୂର୍ଶ୍ଣ ପରୀକ୍ଷା କରାଯାଇଥିଲା ତେଣୁ ଅନୁଷିତ ହୋଇଥିବା ପରୀକ୍ଷାକୁ ବାତିଲ୍ କରିବା ସହ ସାନି ପରୀକ୍ଷା କରିବାପାଇଁ ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ

ଉଲାଦାନୀଠାରୁ ଲୁବେନଗଡ଼ ପ୍ରଧାନମନ୍ତୀ ସଡ଼କ ଯୋଜନାର ରାସ୍ତା ନିର୍ମାଣ ବନ୍ଦ୍ କରିବାକୁ କ୍ୟାମ୍ପ୍ କର୍ମଚାରୀଙ୍କୁ ମାଓବାଦୀ ତାଗିଦ୍ କରିଛନ୍ତି

ଫଳରେ ସ୍ଚାନୀୟ ଅଞଳରେ ଭୟର ବାତାବରଣ ସୃଷ୍ଟି ହୋଇଛି

ଉମରକୋଟ ସହରର ବିଭିନ୍ନ ହୋଟେଲ୍ ଓ ଦୋକାନରେ ଯାଞ କରାଯାଇଥିଲା